ରାଜ୍ୟ ଆଇନ ମନ୍ତୀଙ୍କୁ ଭେଟିଲେ ହାଇକୋର୍ଟ ବାର୍ ସଦସ୍ୟ

ତେବେ ଇତିମଧ୍ଧରେ ରାଜ୍ୟର ପ୍ରମୁଖ ରାକନେତିକ ଦଳର ତୁଙ୍ଗନେତାମାନେ ସେଠାରେ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରିଛନ୍ତି

ଆକି ମୁଖ୍ୟମନ୍ତୀ କୁରୁକୁଡା ଜାରିଂ ବିଜେପୁର ବରପାଲି ବରପାଲି ଏନ୍ଏସି ଆଦି ସ୍ଥାନରେ ପ୍ରଚାର କରିଥିବା ଜଣାପଡ଼ିଛି

ସାଇକେଲ୍ ଚଳାଇବାଦ୍ୱାରା ବାୟୁ ପ୍ରଦୂଷଣକୁ ରୋକାଯିବା ସହ ଶରୀର ମଧ୍ଧ ରୋଗମୁକ୍ତ ହୋଇଥାଏ

ସେ ସାଧାରଶ ଜନତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏହାକୁ ସଫଳ କରିବାର ଆହ୍ବାନ ଦେଇଥିଲେ

ଏନେଇ ସଂସ୍କୃତି ସଚିବ ମନୋରଞ୍ଞନ ପାଶିଗ୍ରାହୀ ଆକି ସୂଚନା ଦେଇଛନ୍ତି

ଯଦି ପୂର୍ବରୁ କୌଶସି ସ୍ଥାନରେ ଗାଧିଙ୍କ ମୂର୍ଭି ରହିଛି ତେବେ ସେହି ସ୍ଚାନର ସୌଦର୍ଯ୍ୟକରଣ କରାଯିବ

ପାର୍କିଂ ନ ଥିବା ସ୍ଚାନରେ ଗାଡ଼ି ରଖିବାପାଇଁ ବାରଶ କରାଯିବ ତେବେ ଏଥିରେ ଅନ୍ୟଥା ହେଲେ ଜରିମାନା ଆଦାୟ କରାଯିବ ବୋଲି ରାକ୍ୟ ଗୃହ ଓ ନଗର ଉନ୍ସୟନ ମନ୍ତୀ ପ୍ରତାପ ଜେନା ଗଶମାଧ୍ଧମକୁ ସୂଚନା ଦେଇଛନ୍ତି

ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବ

ହଠାତ୍ ଏହି କାର୍ଯ୍ୟାଳୟର ଉପର ମହଲାରୁ ଏକ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା